ସେ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ଏବେ ବିଶାଳ ସ୍ଥିତିରେ ପହଞ୍ଚିଛି ଏବଂ ଏହା ବିଶ୍ୱ ଆର୍ଥିକ ଅସ୍ଥିରତାକୁ କିଛି ପରିମାଣରେ ସମ୍ଭାଳିବାକୁ ସକ୍ଷମ

ଏବେ ରଣ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଏବଂ ଲୋକଙ୍କ ହାତରେ କିପରି ଅର୍ଥ ପହଞ୍ଚ ପାରିବ ତାହା ବିଶେଷ ଗୁରୁତ୍ୱପୂର୍ଣ୍ଣ ସେ ଦିଗରେ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି ଭାରତ ଏବେ ଜିଡିପି ହିସାବରେ ବ୍ରିଟେନ୍କୁ ଅତିକ୍ରମ କରି ଜାପାନ ସହ ସମକକ୍ଷ ହେବାକୁ ଉଦ୍ୟମ କରୁଛି

ମିଜୋରାମ ସିଏମ୍ ମିକ୍ଟୋ ଜାତୀୟ ମେଣ୍ଟ ଏମ୍ଏନ୍ଏଫ୍ର ମୁଖ୍ୟ କୋରମଥାଙ୍ଗା ଆଜି ସକାଳେ ତୂତୀୟ ଥର ପାଇଁ ମିକୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରାଜ୍ୟପାଳ କୁଞ୍ମାନମ୍ ରାଜଶେଖରନ୍ ରାଜଭବନଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ

ସୋନୁଓ୍ୱାଲ ରାଜନାଥ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ ନୂଆଦିଲ୍ଲୀଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ରାଜ୍ୟର ପୁଲିସ୍ବାହିନୀର ଆଧୁନିକୀକରଣ ଏବଂ ଆନ୍ତଃରାଜ୍ୟ ସୀମାନ୍ତ ସଡ଼କପଥର ବିକାଶ ଆଦି ସଫପର୍କରେ ଆଲୋଚନା କରିଛନ୍ତି ଆସାମ ମେଘାଳୟ ଅରୁଣାଚଳପ୍ରଦେଶ ଓ ନାଗାଲାଣ୍ଡରେ ନିର୍ମାଣାଧୀନ ଆନ୍ତଃରାଜ୍ୟ ସୀମାନ୍ତ ସଡ଼କପଥର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି ଆସାମ ସହିତ ଉତ୍ତର ପୂର୍ବାଞ୍ଚଳର ଉନ୍ନତି ପାଇଁ କେନ୍ଦ୍ର ସରକାର ଅଗ୍ରାଧିକାର ଭିଭିରେ କାର୍ଯ୍ୟ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ତାଙ୍କୁ କହିଛନ୍ତି ସେହିପରି ଭାରତ ପାକିସ୍ତାନ ସୀମାରେ ତାରବାଡ଼ ସହ ସୀମାନ୍ତ ରାଜପଥ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଏଟିଏମ୍ କ୍ଲୋଜିଂ କେନ୍ଦ୍ର ବିତ୍ତରାଷ୍ଟ୍ରମନ୍ତ୍ରୀ ଶିବପ୍ରତାପ ଶୁକ୍ଳ କହିଛନ୍ତି ଯେ ନିଜ ନିଜର ଏଟିଏମ୍ ବନ୍ଦ କରିବା ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୃହଙ୍କର କୌଣସି ଯୋଜନା ନାହିଁ

ଏହା ସହିତ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଓ ଡିକିଟାଲ୍ ମୋଡ୍ର ବ୍ୟାଙ୍କିଙ୍ଗ ସୁବିଧା ଦେଶରେ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି

ବ୍ୟାଙ୍କର ବ୍ୟବସ୍ଥା ଅନୁସାରେ ଆଦାୟ ହୋଇପାରୁ ନଥିବା ରଣକୁ ପର୍ଯ୍ୟାୟକ୍ରମେ ହିସାବରୁ ବାଦ୍ ଦିଆଯାଏ ଏବଂ ବାଲାନ୍ସସିଟ୍କୁ ଯୁଗୋପଯୋଗୀ କରିବା ପାଇଁ ଏହି ପଦକ୍ଷେପ ନିଆଯାଏ

ଏହି ଗସ୍ତ କାଳରେ ଶ୍ରୀ କୋବିନ୍ଦ ନର୍ମଦା ଜିଲ୍ଲାର କେଭାଡ଼ିଆ କଲୋନିସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ବା ଏକତାର ପ୍ରତିମୂର୍ତ୍ତି ସ୍ଥଳ ସମେତ ସେଠାରେ ଥିବା ଏକତାର ପ୍ରାଚୀର ସଂଗ୍ରହାଳୟ ଓ ପ୍ରଦର୍ଶନୀ ହଲ୍ ପୁଷ୍ପ ଉପତ୍ୟକା ଆଦି ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିବେ ରାଷ୍ଟ୍ରପତିଙ୍କ ସହିତ ଗୁଜରାଟ ରାଜ୍ୟପାଳ ଓମ୍ ପ୍ରକାଶ କୋହଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ମଧ୍ୟ ଏହି ଗସ୍ତ ସମୟରେ ଉପସ୍ଥିତ ରହିବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୂଷ୍ଟରେ ରଖି ସୁରକ୍ଷା କାରଣରୁ ଏକତାର ପ୍ରତିମୂର୍ତ୍ତି ସ୍ଥଳକୁ ସାଧାରଣ ଜନତାଙ୍କ ଲାଗି ଆଜି ବନ୍ଦ ରଖାଯାଇଛି ଗିରିରାଜ୍ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ ଦେଶର ବିଭିନ୍ନ ସମ୍ଘଳର ସର୍ବାଧିକ ବ୍ୟବହାର ତଥା ନିରନ୍ତର ବିକାଶ ଲାଗି ଅଧିକ ସ୍ୱଦେଶୀ ବିକଶିତ ଞ୍ଜାନକୌଶଳର ଆବଶ୍ୟକତା ରହିଛି ଗତକାଲି ନୂଆଦିଲ୍ଲୀରେ ଏକ ସାମାଜିକ ଉଦ୍ୟୋଗ କନ୍କ୍ଲେଭ୍ରେ ଉଦ୍ବୋଧନ ଦେଇ କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପମନ୍ତ୍ରୀ ଶ୍ରୀ ସିଂ ଏହା କହିଛନ୍ତି ଖଦୀକୁ ସାମାଜିକ ଉଦ୍ୟୋଗର ସର୍ବୋକୃଷ୍ଟ ଉଦାହରଣ ଭାବେ ଅଭିହିତ କରିବା ସହିତ ଖଦୀ ଉଦ୍ୟୋଗରେ ସାମିଲ ହୋଇ ନିରନ୍ତର ବିକାଶ ମଡେଲ୍ର ଏକ ଅଂଶ ହେବା ଲାଗି ଶ୍ରୀ ସିଂ ଏହି ଅବସରରେ ଯୁବବର୍ଗଙ୍କୁ ଆହ୍ପାନ ଦେଇଛନ୍ତି ଏସ୍ସି ଅସ୍ତାନା ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ରାକେଶ ଅସ୍ତାନାଙ୍କ ନିଯୁକ୍ତିର ପୁନର୍ବଚାର କରିବା ପାଇଁ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି କମନ୍ କଜ୍ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏହି ଆବେଦନ କରାଯାଇଥିଲା ଏଭଳି ଆବେଦନର ବିଚାର ପାଇଁ କୌଣସି ଯୋଗ୍ୟତା ନାହିଁ ବୋଲି ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ବେଞ୍ଚ୍ ଦର୍ଶାଇଛନ୍ତି ଟିଏନ୍ ସିଏମ୍ ଡ୍ୟାମ ନିରାପଭା ବିଲ୍ ପ୍ରତ୍ୟାହାର କରିନେବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଡି କେପାଲାନିସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସେ କହିଛନ୍ତି ଯେ ଲୋକସଭାରେ ଗତ ବୁଧବାର ଉପସ୍ଥାପିତ ହୋଇଥିବା ଏ ସଂକ୍ରାନ୍ତ ବିଲ୍ରେ ଜଳଭଣ୍ଡାର ନିର୍ମାଣ ବେଳେ ସଂପୃକ୍ତ ରାକ୍ୟର ଆପତ୍ତି ଅଭିଯୋଗକୁ ବିଚାର କରି ଦେଖିବାର ବ୍ୟବସ୍ଥା ନାହିଁ

ଆନ୍ତଃରାଜ୍ୟ ବୁଝାମଣା ଭିତ୍ତିରେ ଏହି ଡ୍ୟାମ୍ଗୁଡ଼ିକ ନିର୍ମିତ ହୋଇଥିଲେ ହେଁ ଏସବୁ କେରଳ ସୀମା ଭିତରେ ରହିଛି ସେ କହିଛନ୍ତି ଯେ ମୁଲାଇପେରିଆର ଡ୍ୟାମ୍ ଉପରେ ତାମିଲନାଡୁର ଅଧିକାରକୁ ସୁପ୍ରିମକୋର୍ଟର ସାୟିଧାନିକ ବେଞ୍ କାଏମ୍ ରଖିଛି

ରାଜ୍ୟର ଚାମରାଜନଗର ଜିଲ୍ଲା ହନୁର୍ ତାଲୁକ୍ ଅନ୍ତର୍ଗତ ସୁଲ୍ୱାଡ଼ି ଗାଁରେ ଏହି ଘଟଣା ଘଟିଛି ପୁଲିସ୍ ସୂତ୍ରରୁ ପ୍ରକାଶ ଗାଁରେ ଏକ ମନ୍ଦିର ପ୍ରତିଷ୍ଠା ଉତ୍ପକ୍ତଙ୍କୁ ଯେଉଁ ପ୍ରସାଦ ଦିଆଯାଇଥିଲା ତାହା କୌଣସି କାରଣରୁ ବିଷାକ୍ତ ହୋଇଯାଇଥିଲା

ଦୁଇଦେଶ ମଧ୍ୟରେ ଥିବା ବହୁପାକ୍ଷିକ ସଂପର୍କର ବିଭିନ୍ନ ଦିଗ ଉପରେ ଦୁଇପକ୍ଷ ସମୀକ୍ଷା କରିବା ସହ ଏହାକୁ ଅଧିକ ନିବିଡ଼ କରିବାକୁ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି ଆନ୍ଧ୍ର ଓେଦର୍ ଆନ୍ଧ୍ରପ୍ରଦେଶର କୃଷ୍ଣା ଗୁଷ୍ଟୁରୁ ପ୍ରକାଶନ୍ ଓ ନିଲୋର ସମେତ ରାଜ୍ୟର ଦକ୍ଷିଣ ଉପକୂଳ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସଂପୃକ୍ତ କିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ହକି ଭୁବନେଶ୍ୱରରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ୍ର ଦୁଇଟି ସେମିଫାଇନାଲ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ